ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ ବୋଲି ଜଣାପଡ଼ିଛି

ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ଏହି ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତାଳୟ ଦ୍ୱାରା ବିକଶିତ କୋ ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଚାଳିତ ହେବ ଯାହାଫଳରେ ଟିକା ଯୋଗାଣ ହିତାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସୂଚନା ମିଳିପାରିବ

ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ଟ ଡୋଜ୍ ପହଞ୍ଚାଯାଇ ସାରିଛି ରାକ୍ୟଗୁଡ଼ିକ ମଧ୍ୟରେ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇସାରିଥିବା ସ୍ୱଚନା ମିଳିଛି କୋଭିଡ୍ ରିପବିକ୍ ଡେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶ ରାଷ୍ଟ୍ରମୁଖ୍ୟ ଅତିଥି ହେବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ଗତକାଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶୀବାସ୍ତବ ଏହା କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକତାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ କୋଭିଡ୍ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି

ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକର ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥାଏ

କିନ୍ତୁ କୋଭିଡ୍ ନାଇଷ୍ଟିନ୍ରୁ ନିଜକୁ ସୁରକ୍ଷିତ ରଖିବାପାଇଁ ସମସ୍ତଙ୍କୁ ସମ୍ପର୍ଣ୍ଣ ପ୍ରତିଷେଧକ ନେବାଲାଗି ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଏହାଦ୍ୱାରା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ

କାରଣ ସେମାନଙ୍କ ଯୋଗୁଁ ଟୀକାକରଣ କେନ୍ଦ୍ରରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ମନ୍ତ୍ରଣାଳୟ କହିଛି ଭାରତଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକଗୁଡ଼ିକ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ଦ୍ୱାରା ଉତ୍ପାଦିତ ପ୍ରତିଷେଧକର ସମକକ୍ଷ ଦେଶରେ ପ୍ରତିଷେଧକଗୁଡ଼ିକର ସୁରକ୍ଷା ଓ ନିରାପତ୍ତାକୁ ନେଇ ପରୀକ୍ଷା ମାନ କରାଯାଇଥିବାର ମନ୍ତ୍ରଣାଳୟ ଜଣାଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ

ଚୀନ୍ କାତୀୟ ସ୍ୱାସ୍ଥ୍ୟ କମିଶନ୍ କହିଛି ବୁଧବାର ଦିନ ହୁବେଇ ପ୍ରଦେଶରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା

ପୋଲିଓ୍ ଭାକ୍ସିନ୍ ବିଶ୍ୱର ସର୍ବବୃହତ୍ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ସମଗ୍ର ଦେଶରେ ଆରମ୍ଭ ହେବ ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରି ପୋଲିଓ ପ୍ରତିଷେଧକ ଦିବସକୁ ପୁନଃ ନିର୍ଦ୍ଧାରଣ କରିଛି

ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହି ଦିବସ ଆରମ୍ଭ କରାଯିବ

କୌଶଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରୟ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୋଭିଡ୍ ଏବଂ ନବଉନ୍ଦେଷ ସଂପର୍କିତ କୌଶଳର ଶୁଭାରୟ କରାଯିବ

ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି କରୋନା ଜନିତ ଲକଡାଉନ ସମୟରେ ଭାରତ ତାହାର ସ୍ୱାସ୍ଥ୍ୟ ଭିଭିଭୂମି ବିକାଶ କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଭିଡ଼ିଓ କନ୍ଫରେନ୍ନିଂ ଜରିଆରେ ଆତ୍ମନିର୍ଭର ଭାରତ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଏବେ ଭାରତ ପିପିଇ କିଟ୍ ଏବଂ ମାସ୍କ ବ୍ୟାପକ ସଂଖ୍ୟାରେ ଉତ୍ପାଦନ କରିବା ସହ ବାହାର ଦେଶକୁ ରପ୍ତାନୀ କରିବାରେ ସକ୍ଷମ ହୋଇଛି

ସେ ଭାରତର ବୈଦେଶିକ ବ୍ୟାପାରମନ୍ତ୍ରୀ ଡକ୍କର ଏସ୍ଜୟଶଙ୍କରଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଉଭୟ ନେତା ନୂଆଦିଲ୍ଲୀରେ ଷଷ୍ଠ ଭାରତ ନେପାଳ ମିଳିତ ବୈଠକରେ ଯୋଗଦେବେ ଏ ସଫପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଥିବା ଭାଗିଦାରିତା ଏବଂ ରାଜନୈତିକ ରଣନୀତି ଉପରେ ଆଲୋଚନା ହେବ ତେବେ ବୈଠକରେ ସୀମା ସମସ୍ୟା ନେଇ ଆଲୋଚନା ହେବ କି ନାହିଁ ପଶ୍ରର ଉତ୍ତରରେ ଶ୍ରୀବାସ୍ତବ କହିଛନ୍ତି ଭାରତ ତା'ର ସୀମା ସମସ୍ୟା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛି ଏବଂ ଏହି ବିଷୟ ଆଜିର ଆଲୋଚନାରେ ସ୍ଥାନ ପାଇବ ନାହିଁ